ସେଠାରେ ବଡୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶବାଧାରରେ ପୁଷ୍ଟମାଲ୍ୟ ଅର୍ପଣ କରିଥିଲେ

ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ଶେଷ ଦର୍ଶନ କରିଥିଲେ

ତାଙ୍କ ମୃତ୍ୟୁ ଖବରରେ ସେ ମର୍ମାହତ ବୋଲି ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି